ଏ ସଂକ୍ରାନ୍ତରେ ଆକି ମୁଖ୍ୟମନ୍ତୀଙ୍କ ଦପ୍ତରରୁ ଏକ ପ୍ରେସ୍ ଇସ୍ତାହାର ପ୍ରକାଶ ପାଇଛି

ରାକ୍ୟର ମୁଖ୍ଆ ଭାବେ ମୁଖ୍ୟମନ୍ତୀ ରାକ୍ୟବାସୀଙ୍କ ଆଗରେ ଏହି ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ତୁରନ୍ତ ସ୍ୱଷୀକରଣ ରଖନ୍ତୁ ବୋଲି ବିଜେପି ଦାବି କରିଛି

ରାଜ୍ୟରେ ଥିବା ସମସ୍ତ ଆକାଶବାଶୀ କେନ୍ଦ୍ର ଏହି କାର୍ଯ୍ୟକ୍ରମକୁ ପ୍ରସାରଣ କରୁଛନ୍ତି

ଏପରିକି ଏଟିଏମ୍ ଓ କିଛି ବ୍ୟବସାୟ ପ୍ରତିଷ୍ଠାନ ମଧ୍ଧ ବନ୍ନ ରହିଥିଲା

ଜଗତସିଂହପୁର ଜିଲ୍ଲାରେ ପରୀ ରଥ ପରିକ୍ରମା ଶେଷ ହେବା ପରେ ଆକି ଏହି ରଥ ପାରଦୀପ ବାଟ ଦେଇ କେନ୍ଦ୍ରାପଡାକୁ ଜିଲ୍ଲାକୁ ପ୍ରବେଶ କରିଛି

ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ମନ୍ତୀ ଶ୍ରୀ ମହେଶ୍ୱର ଯୋଗଦେଇ ଅନୁଷ୍ଠାନର ପ୍ରୟାସ ଓ ସଫଳତାକୁ ଭୟସୀ ପ୍ରଶଂସା କରିଥିଲେ

ଏହି ଘଟଣାରେ ନବୀନ ନନ୍ଦ ସୁରକ୍ଷିତ ଥିବାବେଳେ ସେ ଯାଉଥିବା ଗାଡିଟି କ୍ଷତିଗ୍ରସ୍ଠ ହୋଇଛି ଦୁର୍ବୃଉମାନେ ତାଙ୍କ ଗାଡି ଉପରକୁ ଦୁଇଟି ବୋମା ପିଙ୍ଗିଥିବା ଜଶାପଡିଛି ଖବର ପାଇ ପୋଲିସ ଘଟଣାସ୍କୁଳରେ ପହଞ୍ ତଦନ୍ତ ଆରମ୍ଠ କରିଛି

ମୁଶାଲୁଙ୍କ ଚିକ୍କାର ଶୁଶି ପରିବାର ଓ ଆଖପାଖ ଲୋକ ଘଟଣାସ୍ଥଳରେ ପହଞ୍ ଥିଲେ

ମୌସୁମୀ ସକ୍ରିୟ ହୋଇଥିବା ଦକ୍ଷିଣଭାରତରେ ଏବେ ପ୍ରବଳ ବର୍ଷା ଜାରି ରହିଛି